ରାଉରକେଲାର ଏକ କ୍ୱାରେକ୍ଷାଇନ୍ କେନ୍ଦ୍ରରେ ପୁଲିସ ଉପରକୁ ପଥରମାଡ଼ ଅଭିଯୋଗ ଆଗାମୀ ରଥଯାତ୍ରା ଲାଗି ରଥ ନିର୍ମାଣ ସମ୍ମର୍କରେ ଆଜି ହେବ ନିଷ୍ବତ୍ତି

ସେ ମଧ ସମସ୍ତ ନିୟମକୁ ମାନିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି

ବୈଠକରେ ଶ୍ରୀଜୀଉଙ୍କର ଆଗାମୀ ରଥଯାତ୍ରା ଲାଗି ରଥ ନିର୍ମାଣ ସମ୍ମର୍କରେ ନିଷ୍ବଉି ଗ୍ରହଣ କରାଯିବାର ସ୍ୟାବନା ରହିଛି